ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯଦିଓ ଦେଶର ଅଧିକାଂଶ ଭାଗରେ ଅର୍ଥନୈତିକ ଗତିବିଧି ଆରମ୍ଭ ହୋଇଯାଇଛି ତଥାପି କୋଭିଡ୍ ମହାମାରୀ କାଳରେ ଆମକୁ ଅଧିକରୁ ଅଧିକ ସତର୍କ ରହିବାକୁ ପଡ଼ିବ ଗତକାଲି ଆକାଶବାଶୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ନିକ ମନକଥା ବଖାଣିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରମିକ ସ୍ୱେଶାଲ ଟ୍ରେନ୍ ଓ କେତେକ ସ୍ୱତନ୍ତ ଟ୍ରେନ୍ ସମେତ ଦେଶରେ ରେଳସେବା ଆରମ୍ଭ ହୋଇଯାଇଛି ବିମାନ ସେବା ମଧ୍ୟ ପୁଣିଥରେ ଆରମ୍ଭ ହୋଇଛି ଏବଂ ଶିବ୍ଧୋଦ୍ୟଗଗୁଡ଼ିକ ସ୍ୱାଭାବିକ ଅବସ୍ଥାକୁ ଫେରିଲାଣି ଜନସାଧାରଣ ଅସାବଧାନତାରୁ ଦୂରେଇ ରହିବା ପାଇଁ ଶ୍ରୀ ମୋଦୀ ସତର୍କ କରାଇଦେବା ସହିତ ଦୋ ଗଜ୍ କି ଦୂରୀ ବଜାୟ ରଖିବା ସହିତ ମୁହଁରେ ମାସ୍କ ପିନ୍ଧି ଯେତେଦ୍ର ସମ୍ଭବ ଗୃହରେ ରହିବାକୁ ପରାମର୍ଶ ଦେଇଛନ୍ତି ଅନ୍ୟଥା ପରିସ୍ଥିତିକୁ ସମ୍ଭାଳିବା ପାଇଁ ଯେତିକି ଉଦ୍ୟମ ହୋଇଛି ତାହା ବୃଥା ହୋଇଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି କରୋନା ବିରୋଧରେ ଜାରି ଥିବା ସଂଗ୍ରାମ ଜନସାଧାରଣଙ୍କର ସମ୍ମିଳିତ ଉଦ୍ୟମ ଓ ଅଦମ୍ୟତାର ପ୍ରତିଫଳନ ଏକ ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶ ଏହି ଆହ୍ୱାନ କିପରି ସମ୍ମଖୀନ ହୋଇଛି ଏବଂ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ର ଭଳି କରୋନା ଏଠାରେ ସେତେ ଦ୍ରତଗତିରେ ବ୍ୟାପିପାରି ନଥିବା ବିଷୟ ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି କରୋନା ସଂକ୍ରମଣ ମୃତ୍ୟୁହାର ଦେଶରେ ବହୁ ନିମ୍ବରେ ରହିଛି ଜନସାଧାରଣଙ୍କର ସେବା ଭାବନାକୁ ପ୍ରଧାନମନ୍ତ୍ରୀ ଉଚ୍ଚପ୍ରଶଂସା କରିବା ସହିତ ଏହାକୁ ବିଶାଳ ଶକ୍ତି ଭାବେ ବର୍ଷନା କରିଛନ୍ତି ସେ କହିଛନ୍ତି ସେବା ହିଁ ପରମ ଧର୍ମ ମନ୍ତ ଭାରତରେ କୀବନର ମାର୍ଗ ହୋଇ ରହିଛି ତାମିଲନାଡୁର କେସି ମୋହନ ଅଗରତାଲାର ଗୌତମ ଦାସ ପଠାଶକୋଟର ଦିବ୍ୟାଙ୍ଗ ରାଜୁଙ୍କ ଉଦାହରଣ ଦେଇ ସେ କହିଛନ୍ତି ଏହି ବ୍ୟକ୍ତିମାନେ ସୀମିତ ସାଧନ ସତ୍ୱେ ଏଭଳି ସଂକଟକାଳରେ ଅନ୍ୟମାନଙ୍କୁ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି ଶ୍ରୀ ମୋଦୀ ଆହୁରି କହିଛନ୍ତି ଦେଶର କୋଣ ଅନୁକୋଣରୁ ମହିଳା ସ୍ୱୟଂସହାୟକ ଗୋଷ୍ଠାଙ୍କର ନିଷ୍ଠା ଓ ସାହସିକତାର ଅଗଣିତ କାହାଣୀ ଲୋକଲୋଚନକୁ ଆସିଛି ଏହି ସଂକଟ ସମୟରେ ଅଭିନବତାର ଉଦାହରଣ ସବୁ ତାଙ୍କର ହୃଦୟକୁ କିପରି ଛୁଇଁପାରିଛି ସେ ସଂପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲ୍ଲେଖ କରିଛନ୍ତି ନିଜର ଟ୍ରାକ୍ଟର ସହିତ ସାନିଟାଇଜର ଯନ୍ତ୍ରକୁ ସଂଯୋଗ କରି ନାସିକ୍ର ରାଜେନ୍ଦ୍ର ଯାଦବ କିଭଳି ଏକ ନୂତନ ଉପକରଣ ପ୍ରସ୍ତୁତ କରିପାରିଛନ୍ତି ସେ ତାହାର ଉଦାହରଣ ଦେଇଛନ୍ତି ଦୋ ଗଜ୍ କି ଦୂରୀ ବଜାୟ ରଖିବା ପାଇଁ ଦୋକାନୀମାନେ ମୋଟାମୋଟା ପାଇପ୍ ଯୋଗେ କିଭଳି ଗ୍ରାହକମାନଙ୍କୁ ଜିନିଷପତ୍ର ଦେଉଛନ୍ତି ସେ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଗବେଷଣାଗାରଗୁଡ଼ିକରେ କରୋନାର ପ୍ରତିଷେଧକ ଟୀକା ବାହାର କରିବା ପାଇଁ ଯେଉଁ ଉଦ୍ୟମ ଜାରି ରହିଛି ସମଗ୍ର ବିଶ୍ୱ ତା' ପ୍ରତି ସତର୍କ ଦୃଷ୍ଟି ରଖିଛି ବୋଲି ସେ କହିଛନ୍ତି ଏହି ମହାମାରୀ ପାଇଁ ଲୋକମାନେ ଭୋଗିଥିବା ଦୁଞ୍ଖ ଦୁର୍ଦ୍ଦଶା ଉପରେ ନିକର ବ୍ୟଥା ପ୍ରକଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି କରୋନାଭୂତାଣୁ ସମାଜର ସବୁବର୍ଗର ଲୋକଙ୍କୁ ପ୍ରଭାବିତ କରିଛି କିନ୍ତୁ ଅସହାୟ ଶ୍ରମିକ ଓ ଦିନମଜୁରିଆମାନଙ୍କୁ ଏହା ସବୁଠାରୁ ଅଧିକ ପ୍ରଭାବିତ କରିଛି ସେମାନେ ଯେଉଁ ଦୁଃଖ ଓ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି ସମଗ୍ର ଦେଶ ସେ ସବୁକୁ ବୁଝିପାରୁଛି ଓ ଅନୁଭବ ମଧ୍ୟ କରିପାରୁଛି କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ସବୁ ରାଜ୍ୟ ସରକାର ସ୍ଥାନୀୟ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ନିରବଚ୍ଛିନ୍ନ ଭାବେ ସେମାନଙ୍କୁ ସହାୟତା ଯୋଗାଇଦେବା ଦିଗରେ କାର୍ଯ୍ୟ କରୁଛନ୍ତି ଲକ୍ଷଲକ୍ଷ ଶ୍ରମିକଙ୍କୁ ଟ୍ରେନ୍ ଓ ବସ୍ ଯୋଗେ ନିରାପଦ ଭାବେ ପରିବହନ କରିବା ସେମାନଙ୍କ ପାଇଁ ଖାଦ୍ୟ ପାନୀୟଯୋଗାଇଦେବା ଏବଂ ପ୍ରତ୍ୟେକ ଜିଲ୍ଲାରେ କ୍ୱାରେଂଟାଇନର ବ୍ୟବସ୍ଥା ଆଦି କାର୍ଯ୍ୟରେ ଯେଉଁ ବ୍ୟକ୍ତିମାନେ ନିରନ୍ତର ଲାଗିପଡ଼ିଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ବର୍ତମାନର ଦୂଶ୍ୟପଟ ଆମସମସ୍ତଙ୍କର ଆଖି ଖୋଲିଦେବା ସହିତ ସମୀକ୍ଷା ଓ ଭବିଷ୍ୟତ ପାଇଁ ଶିକ୍ଷାଲାଭ କରିବାର ସୁଯୋଗ ପ୍ରଦାନ କରିଛି ସେ କହିଛନ୍ତି ଦେଶର ମାନବ ଶକ୍ତି ଏବେ ଯେଉଁ ଦୁଃଖ ଦୂର୍ଦ୍ଦଶା ଦେଇ ଗତିକରୁଛି ଦେଶର ପୂର୍ବାଂଚଳର ଶ୍ରମିକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ତାହାର ପ୍ରତିନିଧିତ୍ୱ କରୁଛି ଦେଶର ବିକାଶ ଇଞ୍ଜିନ୍ ହେବାର କ୍ଷମତା ରଖିଥିବା ପୂର୍ବାଂଚଳର ବିକାଶର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁର୍ତ୍ୱାରୋପ କରିଛନ୍ତି ସେ କହିଛନ୍ତି ପୂର୍ବାଂଚଳର ବିକାଶ ଦ୍ୱାରା ଦେଶର ଆର୍ଥିକ ବିକାଶରେ ସନ୍ତୁଳନ ସମ୍ଭବ ହୋଇପାରିବ ଗତ କିଛିବର୍ଷ ହେଲା ଏ ଦିଗରେ ଅନେକ କିଛି କରାଯାଇଛି ବୋଲି ସେ କହିଛନ୍ତି ଏକ ନ୍ନତନ ସମାଧାନର ସୂତ୍ର ବାହାର କରିବା ଏହି ସମୟର ଆହ୍ୱାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଏ ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି ସେ ଆହୁରି କହିଛନ୍ତି କେନ୍ଦ୍ର ସରକାରଙ୍କ ନିଷ୍ପତି ଦ୍ୱାରା ଗ୍ରାମୀଣ ନିଯୁକ୍ତି ଆତ୍କନିଯୁକ୍ତି ଓ କ୍ଷୁଦ୍ରଶିଳ୍ପ କ୍ଷେତ୍ରରେ ଅନେକ ସମ୍ଭାବନାର ଦ୍ୱାର ଉନ୍ମକ୍ତ ହୋଇପାରିଛି ଆତ୍ମନିର୍ଭର ଭାରତ ଅଭିଯାନ ଚଳିତ ଦଶନ୍ଧିରେ ଦେଶକୁ ଏକ ଉଚ୍ଚତର ସୋପାନରେ ପହଂଚାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି

ଏହାଛଡ଼ା ବର୍ତମାନର କରୋନା ମହାମାରୀ ସମୟରେ ଲୋକମାନେ ଯୋଗ ପ୍ରତି ବିଶେଷଭାବେ ଧ୍ୟାନ କେନ୍ଦ୍ରିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏବେ ଲୋକମାନେ ଯୋଗ ବିଷୟରେ ଅଧିକ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିବା ସହିତ ଆୟୁର୍ବେଦକୁ ଜୀବନର ମାର୍ଗ ଭାବେ ବାଛି ନେଉଛନ୍ତି

ଚଳିତବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି 'ଜୈବ ବିବିଧତା' ଏହି ଦିବସ ଅବସରରେ ପ୍ରକୃତି ସହ ସଂପର୍କ ବୃଦ୍ଧି ପାଇଁ କିଛି କିଛି ଗଛ ଲଗାଇ ଏହାର ସେବା କରିବା ପାଇଁ ଦେଶବାସୀଙ୍କୁ ସେ ପରାମର୍ଶ ଦେଇଛନ୍ତି

ଏହି ଟ୍ରେନ୍ଗୁଡ଼ିକରେ ଉଭୟ ଏସି ଓ ନନ୍ଏସି ବଗି ସହ ସଂରକ୍ଷିତ ସାଧାରଣ ବଗି ରହିବ ଟ୍ରେନ୍ରେ କୌଣସି ଅଣସଂରକ୍ଷିତ ବଗି ରହିବ ନାହିଁ

ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯିବ ଏବଂ କେବଳ କୌଣସି ଲକ୍ଷଣ ନଥିବା ଯାତ୍ରୀଙ୍କୁ ଟ୍ରେନ୍ରେ ଯାତ୍ରା କରିବା ପାଇଁ ଅନୁମତି ମିଳିବ ସମସ୍ତ ଯାତ୍ରୀ ଯାତ୍ରା ସମୟରେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମଳକ ଏଥିସହ ଯାତ୍ରୀମାନେ ଷ୍ଟେସନ ମଧ୍ୟରେ ତଥା ଟ୍ରେନ୍ ଭିତରେ ସାମାଜିକ ଦୂରତା ବଜାୟ ରଖିବା ଜର୍ରୀ ଗନ୍ତବ୍ୟସ୍ଥଳରେ ପହଂଚିବା ପରେ ସଂପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଦ୍ୱାରା ଜାରି ସ୍ୱାସ୍ଥ୍ୟ ସର୍ତାବଳୀକୁ ମାନିବାକୁ ହେବ ଟ୍ରେନ୍ ମଧ୍ୟରେ ବେଡ଼ସିଟ୍ ଓ କମ୍ଭଳ ପ୍ରଦାନ କରାଯିବ ନାହି ଏହି ଟ୍ରେନ୍ଗୁଡ଼ିକ ପାଇଁ ଆଇଆର୍ସିଟିସି ଓ ମୋବାଇଲ୍ ଆପ୍ ଦ୍ୱାରା ଅନ୍ଲାଇନ୍ରେ ଟିକେଟ୍ ବୁକିଂ କରାଯିବ ଏହାଛଡ଼ା ବୁକିଂ କାଉଂଟର ସାଧାରଣ ସେବା କେନ୍ଦ୍ର ଏବଂ ଟିକେଟ୍ ଏଜେଂଟ୍ଙ୍କ ଦ୍ୱାରା ମଧ୍ୟ ଟିକେଟ୍ ବୁକ୍ କରିବା ପାଇଁ ରେଳବାଇ ଅନୁମତି ଦେଇଛି ଏହି ଟ୍ରେନ୍ଗୁଡ଼ିକରେ ତତ୍କାଳ ଓ ପ୍ରିମିୟମ୍ ତତ୍କାଳ ବୁକିଂକୁ ଅନୁମତି ଦିଆଯାଇ ନାହିଁ ବୋଲି ମନ୍ତଶାଳୟ ପକ୍ଷରୁ କୁହାଯାଇଛି ଆଇଏନ୍ଏସ୍ ଜଲଶ୍ୱ ବିଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାପାଇଁ ଆଜିଠାରୁ ଆଉ ଏକ ପର୍ଯ୍ୟାୟ ସମୁଦ୍ର ସେତୁ ଅଭିଯାନ ଆରମ୍ଭ ହେଉଛି

ଏହି ପର୍ଯ୍ୟାୟ ସମୁଦ୍ର ସେତୁ ଅଭିଯାନ ପାଇଁ ଶ୍ରୀଲଙ୍କା ଓ ମାଳଦ୍ୱୀପ୍ରେ ଅବସ୍ଥାପିତ ଭାରତୀୟ ଅଧିକାରୀମାନେ ଫେରିବାକୁ ଥିବା ଲୋକମାନଙ୍କର ତାଲିକା ପ୍ରସ୍ତୁତ କରୁଛନ୍ତି ସେମାନଙ୍କର ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯିବ ଫେରିବା ପରେ ଭାରତୀୟ ନାଗରିକମାନଙ୍କୁ ନିଜ ନିଜର ରାଜ୍ୟ କର୍ତ୍ତ୍ୱପକ୍ଷଙ୍କ ଜିମା ଦିଆଯିବ ଏହି ଅଭିଯାନ ବୈଦେଶିକ ବ୍ୟାପାର ସ୍ୱରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମେତ ଅନ୍ୟାନ୍ୟ ସରକାରୀ ବିଭାଗର ମିଳିତ ସମନ୍ୱୟରେ ପରିଚାଳିତ ହେଉଛି

ମନ୍ତ୍ରଣାଳୟ କହିଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡ଼ିକ ସହ ମିଶି କେନ୍ଦ୍ର ସରକାର କୋଭିଡ୍ ସଂକ୍ରମଣକୁ ପ୍ରତିହତ କରିବା ଏବଂ କଂଟେନମେଂଟ ପରିଚାଳନା ନେଇ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଏଗୁଡ଼ିକ ନିରନ୍ତର ସମୀକ୍ଷା କରାଯାଉଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ ସ୍କୁଚନା ଦେଇଛି

ଅଷ୍ଟ୍ରେଲିଆ ପିଏମ୍ ସମୋସା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଆସନ୍ତା ଗୁରୁବାର ଦିନ ହେବାକୁ ଥିବା ଭିଡ଼ିଓ କନ୍ଫରେନ୍ସିଂ ବୈଠକ ପୂର୍ବରୁ ଶ୍ରୀ ମୋରିସନ୍ ତାଙ୍କ ଟ୍ୱିଟ୍ରେ ସମୋସା ବା ସିଙ୍ଗଡ଼ାର ଚିତ୍ର ପୋଷ୍ଟ କରି ମୋଦୀଙ୍କ ସହିତ ଏହି ଲୋକପ୍ରିୟ ସୁସ୍ୱାଦୁ ଖାଦ୍ୟ ଖାଇବା ପାଇଁ ମନ ବଳାଇଛନ୍ତି ମୋରିସନଙ୍କ ଏହି ଇଚ୍ଛା ସଂପର୍କରେ ଟ୍ୱିଟରରେ ଉତର ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଉଭୟ ଦେଶ ଭାରତ ମହାସାଗର ଦ୍ୱାରା ସଂଯୁକ୍ତ ହୋଇଥିବା ବେଳେ ଭାରତୀୟ ସମୋସା ଦ୍ୱାରା ଉଭୟ ଦେଶ ଯୋଡ଼ି ହୋଇଛନ୍ତି କୋଭିଡ୍ ନାଇଂଟିନ୍ ବିରୁଦ୍ଧରେ ବିକୟ ହାସଲ କରିବା ପରେ ଏକାଠି ଏହି ସୁସ୍ୱାଦୁ ଖାଦ୍ୟ ଖାଇବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଫାମା ଇଣ୍ଡଷ୍ଟ୍ରୀ ଗୋଏଲ୍ ବାଶିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଆତ୍କନିର୍ଭର ଭାରତ ଅଭିଯାନରେ ଔଷଧପତ୍ର ଉତ୍ପାଦନକାରୀ ଶିଳ୍ପର୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏହି ଶିଳ୍ପକ୍ଷେତ୍ରର ନେତା ଓ ଫାର୍ମା ଆସୋସିଏସନ୍ର କାର୍ଯ୍ୟକର୍ତାମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ଯୋଗେ କଥାବାର୍ତା ହୋଇ କୋଭିଡ୍ ସଂକଟ କାଳରେ ଔଷଧପତ୍ର ଉତ୍ପାଦନ ଶିଳ୍ପ ଯେଭଳି ଭାବରେ ଅଗ୍ରଣୀ ଭୂମିକା ନେଇଛି ତାହାର ପ୍ରଶଂସା କରିଛନ୍ତି